ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଆଜି ଏକ ସ୍କାରକୀ ଡାକଟିକଟର ଉନ୍କୋଚନ କରିବେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଶହୀଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ କୋବିନ୍ଦ୍ ତାଙ୍କ ବାର୍ତ୍ତାରେ କହିଛନ୍ତି ସଭ୍ୟ ସମାଜରେ ଏଭଳି ଭୟଙ୍କର ନରସଂହାର ଅତ୍ୟନ୍ତ ବର୍ବରୋଚିତ କାର୍ଯ୍ୟ ଯାହାକୁ ଦେଶବାସୀ ଭୁଲିବେ ନାହିଁ

ସେମାନଙ୍କର ତ୍ୟାଗ ଓ ଆତ୍କବଳୀ ତଥା ସାହସକୁ କଦାପି ଭୁଲି ହେବ ନାହିଁ

କଂଗ୍ରେସ୍ ପ୍ରେଜ୍ ଅମୃତସର କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଅମୃତସରସ୍ଥିତ ଜାଲିଆଁୱାଲାବାଗ୍ ନରସଂହାର ସ୍କାରକୀ ପୀଠରେ ଶହୀଦ୍ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର୍ ସିଂ ଶ୍ରୀ ଗାନ୍ଧିଙ୍କ ସହ ମଧ୍ୟ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଭାରତରେ ବ୍ରିଟେନ୍ର ରାଷ୍ଟ୍ରଦୂତ ଡୋମିନିକ୍ ଅସ୍କ୍ୱିଥ୍ ସ୍କାରକୀ ସ୍ଥଳୀ ପରିଦର୍ଶନ କରିଛନ୍ତି କ୍ୟାମ୍ପେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୁରୁଣା ଶତ୍ରୁମାନେ ବନ୍ଧୁତା ବାନ୍ଧି ବିରୋଧୀ ମେଣ୍ଟ ଗଠନ କରିଛନ୍ତି ସବୁ ବିରୋଧୀ ଦଳଗୁଡ଼ିକ ପାଖରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିବା ସେମାନେ ଦାବି କରୁଛନ୍ତି ତାମିଲ୍ନାଡୁର ତେନି ଉଦ୍ବୋଦନ ଦେଲାବେଳେ କହିଛନ୍ତି ଏମ୍ଜିଆର୍ ଓ ଜୟଲଳିତାଙ୍କ ଶାସନ କାଳରେ ତାମିଲ୍ନାଡୁର ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଥିଲା ସେ କହିଛନ୍ତି କେନ୍ଦ୍ର ସରକାର ପୁରା ସତର୍କ ଅଛନ୍ତି ଏବଂ ଲୋକମାନଙ୍କ ଅର୍ଥକୁ ଲୁଟ୍ ହେବାକୁ ଦିଆଯିବ ନାହିଁ ତାମିଲ୍ନାଡୁ ମୁକ୍ୟମନ୍ତ୍ରୀ ଏଡ଼ାପାଡ଼ି ପଲାନୀସ୍ୱାମୀ ଉପମୁଖ୍ୟମନ୍ତୀ ଓ ପନିର୍ ସେଲ୍ଭମ୍ କେନ୍ଦ୍ରମନ୍ତ୍ରୀ ରାଧାକ୍ରିଷ୍ଣନ୍ ବିକେପି ଏଆଇଏଡିଏମ୍କେ ସାମ୍ମୁଖ୍ୟର ଡେନି ବିରୁଦୁନଗର ମଦୁରାଇ ଓ ଡିଣ୍ଟୁଗୁଲ୍ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ଶ୍ରୀ ମୋଦି ରାମନାଥପୁରମ୍ଠାରେ ରାମନାଥପୁରମ୍ ଶିବଗଙ୍ଗାଇ ତେନାକାସି ଓ ତୁତୁକୁଡ଼ି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ପ୍ରଚାର କରିବେ ନୋମିନେସନ୍ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଗତକାଲି ଶେଷ ହୋଇଛି

ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀମାନେ ହେଲେ ବିଜେପିର ରାମଶଙ୍କର କଠେରିଆ ଓ ସତ୍ୟଦେବ ପାଚୌଡ଼ି କଂଗ୍ରେସର ସଲ୍ମାନ ଖୁର୍ସିଦ୍ ଏବଂ ଶ୍ରୀପ୍ରକାଶ ଜୟସ୍କାଲ୍ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବ ରାଜ୍ୟରେ ତନାଘନା ପ୍ରଚାର କାର୍ଯ୍ୟ ଚାଲିଛି ସମାଜବାଦୀ ପାର୍ଟି ବିଏସ୍ପି ଓ ଆରଏଲ୍ବି ମେଣ୍ଟର ନେତା ଅଖିଳେଶ ଯାଦବ ମାୟାବତୀ ଏବଂ ଅକିତ୍ ସିଂ ଆଜି ବଦାୟୁଁଠାରେ ଦ୍ୱିତୀୟ ମିଳିତ ର୍ୟାଲିରେ ଉଦ୍ବୋଧନ ଦେବେ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ସମତା ପାର୍ଟି ମୁଖ୍ୟ ଉପେନ୍ଦ୍ର କୁଶ୍ୱାହ ରାଜ୍ୟ ବିକେପି ସଭାପତି ନିତ୍ୟାନନ୍ଦ ରାୟ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ଚ ସିଂ ଜେଏନ୍ୟୁ ଛାତ୍ରସଂସଦ ପୂର୍ବତନ ସଭାପତି କହେୟା କୂମାର ଆର୍ଏଲ୍ଡି ନେତା ଅବୁଦୁଲ୍ ବରି ସିଦ୍ଦିକ୍ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏଲ୍ଜେପି ମୁଖ୍ୟ ରାମବିଳାସ ପାଶ୍ୱାନ୍ଙ୍କ ସାନଭାଇ ରାମଚନ୍ଦ୍ର ପାଶ୍ଓ୍ୱାନ୍ ଆଦି ପ୍ରମୁଖ ନେତାମାନଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ

କଂଗ୍ରେସ ନେତା ପିସି ଚାକୋ ଗତକାଲି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଥିଲେ ଆସନ ବର୍ଷ୍ଣନ କ୍ଷେତ୍ରରେ ଆମ୍ ଆଦ୍ମୀ ପାର୍ଟି ବାସ୍ତବ ଆଭିମୁଖ୍ୟ ଗ୍ରହଣ କଲେ ବୁଝାମଣା ପାଇଁ ତାଙ୍କ ପାର୍ଟିର ଖୋଲା ମନୋଭାବ ରହିଛି ଜେକେ କିଲ୍ଡ୍ ଦକ୍ଷିଣ କାଶ୍କୀରର ସୋପିୟାଁ ଅନ୍ତର୍ଗତ ଗହନ୍ଦ ଅଞ୍ଚଳରେ ଆଜି ସକାଳେ ମିଳିତ ନିରାପତ୍ତା ବାହିନୀ ସହ ଗୁଳିଗୋଳା ବିନିମୟରେ ଦୁଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟନୁଷ୍ଠାନ କାରି ରହିଛି ଘଟଣାସ୍ଥଳରୁ ଗୁଳିଗୋଳା ଓ ଅସ୍ତ୍ରଶସ୍ତ କରାଯାଇଛି

ଦ୍ରଇଥର ବିଶ୍ୱବିଜେତା ଆଖ୍ୟା ଅର୍ଜନ କରିଥିବା ସାକ୍ଷୀ ଫାଇନାଲ୍ରେ ଆୟାର୍ଲ୍ୟାଣ୍ଡର ରାକ୍ୟଗୋଷ୍ଠୀ ବ୍ରୋଞ୍ଜ ପଦକ ବିଜେତା ମିଚେଲ୍ ଓ୍ୱାଲ୍ସଙ୍କୁ ଭେଟିବେ

ବ୍ୟାଡ୍ମିଣ୍ଟନ ସିଙ୍ଗାପ୍ରର ଓପନ୍ ବ୍ୟାଡମିଣ୍ଟନ ଟ୍ରର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲ୍ରେ ଅଲିମ୍ପିକ୍ ରୌପ୍ୟପଦକ ବିଜେତା ପିଭି ସିନ୍ଧ୍ର ଆକି ପୂର୍ବତନ ବିଶ୍ୱ ଚମ୍ପିୟାନ୍ କାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ

ପୁରୁଷ ସିଙ୍ଗିଲ୍ସ କ୍ୱାର୍ଟର ଫାଇନାଲ୍ରେ ତାଇୱାନ୍ର ଚୋଇ ଡିଏନ୍ ଚେନ୍ ସମୀର ବର୍ମାଙ୍କୁ ପରାସ୍ତ କରିଥିବା ବେଳେ କିଦାମ୍ଭୀ ଶ୍ରୀକାନ୍ତ କାପାନର କେଷ୍ଟୋ ମୋମୋଟାଙ୍କଠାର୍ ହୋଇଥିଲେ